ମୁଖ୍ୟମନ୍ତୀ ନିଜ ଚିଠିରେ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଞଳର ପୁନରୁଦ୍ଦାର ଓ ଥଇଥାନ ପାଇଁ ପ୍ରଧାନମନ୍ତୀଙ୍କୁ ଅଧିକ ସାହାଯ୍ୟ ମାଗିଛନ୍ତି

ଖୁବ୍ ଶୀଘ୍ର ଏହି ଆକଳନ ଶେଷ ହେବାର ସୟାବନା ଅଛି

ସେହିପରି କିଛି ବିଶେଷ ଆବଣ୍କନ ଓଏଟ୍ ଲିଷ୍ଟରେ ଓଡ଼ିଶାକୁ ଅଗ୍ରାଧିକାର ଦିଆଯିବାପାଇଁ ମୁଖ୍ୟମନ୍ତୀ ଅନୁରୋଧ କରିଛନ୍ତି

କେନ୍ଦ୍ର ସ୍ୱରାଷ୍ଟ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୂତ୍ୱରେ ଆସିଥିବା ଏହି ଆନ୍ତଃମନ୍ତଣାଳୟସ୍ତରୀୟ ପ୍ରତିନିଧି ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଆଜିଠାରୁ ଫୋନି ପ୍ରଭାବିତ ଅଞ୍ଚଳ ଗସ୍ତ କରୁଥିବା ସୂଚନା ମିଳିଛି

ଏହି କମିଟି କ୍ୟକ୍ଷତି ସଂପର୍କିତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ

ମନ୍ତୀ କହିଛନ୍ତି ଫୋନିର କ୍ଷୟକ୍ଷତି ଅପ୍ଟରଣୀୟ

ଆଗକୁ ଏପରି ଗଛ ଲଗାଯିବ ଯାହା ବାତ୍ୟା ସମୟରେ ଉପୁଡ଼ିବ ନାହିଁ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିଥିଲେ